କୁଷି କାର୍ଯ୍ୟକୁ ସମ୍ମୂର୍ଣ୍ଣ କଟକଣା ମୁକ୍ତ କଲେ ରାଜ୍ୟସରକାର

ଆକି ଦେଶବାସୀଙ୍କୁ ସମ୍ୟୋଦ୍ଧନ କରିବା ଅବସରରେ ପ୍ରଧାନମନ୍ତୀ ନରେନ୍ଦ ମୋଦୀ ଏହି ଘୋଷଣା କରିଛନ୍ତି

ଦେଶରେ ଅଧିକ ସଂକ୍ରମିତ ସ୍ଥାନ ଏବଂ ସଂକ୍ରମଣ ବଢୁଥିବା ସ୍ଥାନ ଉପରେ ଏହି ଲକ୍ଡାଉନ କଟକଶାକୁ ଆହୁରି ଅଧିକ କଡ଼ାକଡ଼ି କରାଯିବ ଲକ୍ଡାଉନ ସମ୍ମର୍କିତ ପରିବର୍ଭିତ ନିର୍ଦ୍ଦେଶାବାଳୀ ଆସନ୍ତାକାଲି ଜାରି କରାଯିବ ବୋଲି ପ୍ରଧାନମନ୍ତୀ ସ୍ୱଷ୍କ କରିଛନ୍ତି ଦେଶରେ ସଂକ୍ରମଶକୁ ପ୍ରତିହତ କରିବା ଲାଗି ପ୍ରତ୍ୟେକ ଭାରତୀୟ ଶୃଙ୍ଗଳିତ ସୈନିକ ଭଳି ସେମାନଙ୍କର କର୍ଭବ୍ୟ ନିର୍ବାହ କରୁଛନ୍ତି

ଭିଡ଼ିଓ କନଫରେନ୍ପିଂ ମାଧ୍ଧମରେ ରାକ୍ୟର କରୋନା ସ୍ତିତି ନେଇ ମୁଖ୍ୟମନ୍ତୀଙ୍କ ସମୀକ୍ଷା ବୈଠକରୁ ଏହି ସ୍ଚନା ମିଳିଛି

ପରୀକ୍ଷାର ପରବର୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି ସେ ସ୍ଚନା ଦେଇଛନ୍ତି